ସେ କହିଛନ୍ତି ଏସବୁ ଭିତରେ ମଧ୍ଧ ସମସେ କରୋନା ବିରୋଧୀ ମନ୍ତ 'ଦବାଇ ଭି କଡ଼ାଇ ଭି'କୁ ମନେ ରଖିବା ଉଚିତ ପ୍ରଧାନମନ୍ତୀ କହିଛନ୍ତି ଗତବର୍ଷ ମାର୍ଚ ମାସରେ ଦେଶ ପ୍ରଥମ ଥରପାଇଁ ଜନତା କର୍ଫୁ୍ୟ ଶଦ ଶୁଶିବାକୁ ପାଇଥିଲା

ଏହି ଦିବସ ଏପରି ଏକ ସମୟରେ ପାଳିତ ହୋଇଥିଲା ଯେଉଁ ସମୟରେ ମହିଳା ଖେଳାଳିମାନେ ସେମାନଙ୍କ ନାଁରେ ରେକର୍ଡ଼ ସ୍ତାପନ କରିଥିଲେ ଓ ପଦକ ଜିତିଥିଲେ

ଏହା ହେଉଛି ମଧୁବିପ୍ଳବର ଆଧାର

ମନ୍ଦିର ପରିସରକୁ ସାନିଟାଇଜ୍ କରିବା ଲାଗି ଏହି ନିଷ୍ବଉି ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି